ସଂକ୍ରମିତ ବ୍ୟକ୍ତିମାନଙ୍କୁ ଅଲଗା ରଖି ଚିକିତ୍ସା କରାଯାଉଛି ଓ ସେମାନଙ୍କର ଅବସ୍ଥା ସ୍ଥିର ରହିଛି

ଭୂତାଣୁରେ ସଂକ୍ରମିତ ହୋଇଥିବା ତୂତୀୟ ବ୍ୟକ୍ତିଜଣକୁ ଏକ ହସ୍ୱିଟାଲରେ ପୃଥକ୍ ଭାବେ ଚିକିତ୍ସା କରାଯାଉଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ସେହି ବ୍ୟକ୍ତିଜଣକ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ଓ ତାଙ୍କର ଅବସ୍ଥା ସ୍ଥିର ରହିଛି

ଗସ୍ତ ପରାମର୍ଶ ସ୍ୱଚୀରେ ସଂଶୋଧନ ଅଣାଯାଇ ଚୀନକୁ ଗସ୍ତ ନ କରିବା ପାଇଁ ସାନି ସତର୍କତା କାରି କରାଯାଇଛି

ଚୀନ ପାସ୍ପୋର୍ଟଧାରୀମାନଙ୍କ ପାଇଁ ଇ ବିଜା ଜାରିକୁ ବର୍ତ୍ତମାନ ପାଇଁ ଅସ୍ଥାୟୀ ଭାବେ ବାତିଲ କରାଯାଇଛି ଚୀନ୍ରୁ ବିଜା ପାଇବା ପାଇଁ ଅନ୍ଲାଇନ୍ ଆବେଦନକୁ ମଧ୍ୟ ବର୍ତ୍ତମାନ ଲାଗି ସ୍ଥଗିତ ରଖାଯାଇଛି ଚୀନ୍ର ଯେଉଁ ନାଗରିକମାନଙ୍କୁ ଇ ବିଜା ମିଳିସାରିଥିଲା ସେମାନଙ୍କ ବିଜାକୁ ସାମୟିକ ଭାବେ ବାତିଲ କରାଯାଇଛି ଯେଉଁମାନଙ୍କ ପାଇଁ ଭାରତ ଗସ୍ତ କରିବା ଅତ୍ୟନ୍ତ କରୁରୀ ସେମାନଙ୍କୁ ବେଜିଂ ସ୍ଥିତ ଭାରତୀୟ ଦୂତାବାସ କିମ୍ବା ସାଂଘାଇ ଅଥବା ଗୁଆଙ୍ଗଝୋସ୍ଥିତ ବାଣିଜ୍ୟ ଦୂତାବାସ ସହ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି

ମନେସରକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ଦେହରେ ଭୂତାଣୁ ସଂକ୍ରମଣର ଲକ୍ଷଣ ଦେଖାଯିବାରୁ ତାଙ୍କୁ ଆର୍ମି ବେସ୍ ହସ୍ୱିଟାଲ୍କୁ ସ୍ଥାନାନ୍ତରିତ କରାଯାଇଛି ସେହି ବ୍ୟକ୍ତିଙ୍କର ଅବସ୍ଥା ସ୍ଥିର ରହିଥିବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି

କରୋନା ଷ୍ଟେଟ୍ସ କରୋନା ଭୂତାଣୁ ସଂକ୍ରମଣ ଉପରେ ତୀକ୍ଷ୍ଣ ନଜର ରଖିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସକମାନଙ୍କୁ ଚିଠି ଲେଖିଛନ୍ତି ପରିସ୍ଥିତିର ମୁକାବିଲା ପାଇଁ କେରଳ ସରକାରଙ୍କୁ ସମସ୍ତ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ସରକାର ପ୍ରତିଶ୍ରତି ଦେଇଛନ୍ତି କେରଳରେ ଦୁଇଜଣ ଲୋକ କରୋନା ଭ୍ତାଣୁରେ ସଂକ୍ରମିତ ହୋଇଥିବାର ନିଶ୍ଚିତ ହୋଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକୁର ହର୍ଷବର୍ଦ୍ଧନ କହିଛନ୍ତି ସରକାର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ସେ କହିଛନ୍ତି ଯେଉଁ ଲୋକମାନେ ଥାଇଲାଣ୍ଡ ଓ ସିଙ୍ଗାପୁରରୁ ଭାରତକୁ ଆସୁଛନ୍ତି ବିମାନବନ୍ଦରରେ ସେମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରାଯାଉଛି ଏମ୍ସ କରୋନା ଡାକ୍ତରୀ ବିଶେଷଜ୍ଞମାନେ କହିଛନ୍ତି ବିଭିନ୍ନ ପଦକ୍ଷେପ ଗ୍ରହଣ ମାଧ୍ୟମରେ କରୋନା ଭୂତାଣୁ ସଂକ୍ରମଣକୁ ରୋକାଯାଇ ପାରିବ ଆକାଶବାଣୀ ସହ କଥାବାର୍ତ୍ତା ବେଳେ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ପ୍ରଫେସର ରଣଦୀପ ଗୁନେରିଆ କହିଛନ୍ତି ଏଥିପାଇଁ ଚୀନରୁ ଆସୁଥିବା ଲୋକମାନଙ୍କୁ ସମସ୍ତ ସତର୍କତା ଅବଲମ୍ଘନ କରିବାକୁ ହେବ ସେ କହିଛନ୍ତି ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପଦକ୍ଷେପଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ହେବ କରୋନା ଭୂତାଣୁ ଶ୍ୱାସପ୍ରଶ୍ୱାସ ମାଧ୍ୟମରେ ଶରୀରରେ ପ୍ରବେଶ କରିଥାଏ ବୋଲି ସେ କହିଚ୍ଚନ୍ତି ଏମ୍ସ ନିର୍ଦ୍ଦେଶକ କହିଚ୍ଚନ୍ତି ଯେତେବେଳେ କୌଣସି ବ୍ୟକ୍ତି କାଶିବେ ସେତେବେଳେ ଏହି ଭୂତାଣୁ ସଂକ୍ରମଣ ହେବ କାଶିବା ସମୟରେ ଯେଉଁ କ୍ଷୁଦ୍ର କଳକଣା ପବନ ସହ ମିଶି ସୃଷ୍ଟି ହେବ ସେହି ଜଳକଣା ଭୂତାଣୁ ସଫକ୍ରମଣର ବାହକ ହୋଇଥାଏ ଏହାପରେ ଭୂତାଣୁ ପ୍ରଥମେ ଗଳା ଓ ପରେପରେ ଫୁସ୍ଫୁସ୍କୁ ଆକ୍ରାନ୍ତ କରିଥାଏ ତେଣୁ କୌଣସି ସଂକ୍ରମିତ ବ୍ୟକ୍ତି କାଶିବା ସମୟରେ ଯଥେଷ୍ଟ ସତର୍କତା ଅବଲମ୍ଘନ କରିବା ଉଚିତ ଟିସୁ ପେପର କିମ୍ବା ରୁମାଲ ଦେଇ କାଶିବା ଦ୍ୱାରା ଭୂତାଣୁ ସଂକ୍ରମଣ ରୋକାଯାଇ ପାରିବ ପାଖରେ ଟିସ୍କୁ ପେପର କିମ୍ବା ରୁମାଲ ନଥିଲେ ନିଜର କହୁଣିର ରଖି କାଶିଲେ ଭୂତାଶୁ ସଂକ୍ରମଣକୁ କିଛିମାତ୍ରାରେ ରୋକାଯାଇ ପାରିବ ବୋଲି ସେ କହିଛନ୍ତି ଚୀନ କରୋନା କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ଚୀନ୍ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛି

କେନ୍ଦ୍ରୀୟ ଚୀନ୍ର ହୁବେଇ ପ୍ରଦେଶରେ ନବନିର୍ମିତ ଏକହଜାର ଶଯ୍ୟା ବିଶିଷ୍ଟ ହସ୍କିଟାଲକୁ ଚୀନ୍ ଆର୍ମି ଡାକ୍ତରୀ ଦଳଙ୍କୁ ହସ୍ତାନ୍ତର କରିଦିଆଯାଇଛି ଓ ସେମାନେ ଆଜି ସେଠାରୁ ରୋଗୀମାନଙ୍କୁ ନେବେ

ଜର୍ମାନୀ ସ୍ୱାସ୍ଥ୍ୟମନ୍ତ୍ରୀ ଜେନ୍ସ ସ୍ୱାନ୍ କହିଛନ୍ତି ସେ ଆମେରିକା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଏ ସଂକ୍ରାନ୍ତରେ କଥାବାର୍ତ୍ତା ହୋଇଛନ୍ତି

ଇତିମଧ୍ୟରେ ମଙ୍ଗୋଲିଆ ରୁଷ ଓ ନେପାଳ ସେମାନଙ୍କର ସ୍ଥଳସୀମାକୁ ବନ୍ଦ କରିଦେଇଛନ୍ତି ଦିଲ୍ଲୀ ପୋଲ୍ସ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ସକାଶେ ଆଉ ମାତ୍ର ଚାରିଦିନ ସମୟ ବାକିଥିବାରୁ ରାଜନୈତିକ ଦକ୍ଷଗୁଡ଼ିକର ବଡ଼ବଡ଼ ନେତାମାନେ ଭୋଟରମାନଙ୍କୁ ଆକ୍ଷ୍ଟ କରିବା ଲାଗି ସବ୍ମତେ ଉଦ୍ୟମ ଚଳାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବଦିଲ୍ଲୀରେ ଏକ ନିର୍ବାଚନ ର୍ୟାଲିରେ ଉଦ୍ବୋଧନ ଦେବାର କାର୍ଯ୍ୟସ୍ତଚୀ ରହିଛି

ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଏକ ରୋଡ୍ ଶୋ କରିବେ ଓ ମୁଣ୍ଡ୍କା ସଦର ବଜାର ରାଜନ୍ଦ୍ରେନଗର ଏବଂ ଗ୍ରେଟର କେଳାସଠାରେ ଚାରୋଟି ର୍ୟାଲି କରିବେ ବିଜେପି ସଭାପତି ଜେପି ନଡ୍ରା ଆଜି ତିନୋଟି ନିର୍ବାଚନ ସଭାରେ ଉଦ୍ବୋଧନ ଦେବେ ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲା କିରାଡ଼ି ନିର୍ବାଚନ ମଣ୍ଡଳୀରେ ଏକ ରୋଡ୍ଶୋ' କରିଥିଲେ ଏବଂ ରିଠାଲା ଳକ୍ଷ୍ମୀନଗର ଓ ବିଶ୍ୱାସନଗରଠାରେ ନିର୍ବାଚନ ସଭାଗୁଡ଼ିକରେ ଉଦ୍ବୋଧନ ଦେଇଥିଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ଶିସୋଦିଆ ଖିଚିଡ଼ିପୁରଠାରେ ନିର୍ବାଚନ ପ୍ରଚାର କରିଥିଲେ ଆମ୍ ଆଦ୍ମୀ ପାର୍ଟି ଏମ୍ପି ସଂଜୟ ସିଂ ମଧ୍ୟ ପାର୍ଟି ପ୍ରାର୍ଥୀମାନଙ୍କ ପାଇଁ କରାୱାଲନଗର ଓ ଘୁଣ୍ଡାଠାରେ ନିର୍ବାଚନ ପ୍ରଚାର କରିଥିଲେ କଂଗ୍ରେସ ନେତା ଭୂପିନ୍ଦର ସିଂ ହୁଡ଼ା ମୁଣ୍ଡକାଠାରେ ପାର୍ଟି ପ୍ରାର୍ଥୀ ମାନଙ୍କ ପାଇଁ ପ୍ରଚାର କରିଥିଲେ ବିହାର ବିଧାନସଭା ବିରୋଧୀଦଳ ନେତା ତେଜସ୍ୱୀ ଯାଦବ ଆଜି ଦିଲ୍ଲୀରେ ଏକ ର୍ୟାଲିରେ ଉଦ୍ବୋଧନ ଦେବେ ଦିଲ୍ଲୀରେ କଂଗ୍ରେସ ଓ ଆର୍ଜେଡି ମିଳିତ ଭାବେ ନିର୍ବାଚନ ଲଢୁଛନ୍ତି

ଏଲ୍ଏସ୍ ଅପ୍ରୋର୍ କଂଗ୍ରେସ ନେତୃତ୍ୱରେ ବିରୋଧୀଦଳ ସଦସ୍ୟମାନେ ଆଜି ଲୋକସଭାରେ ପ୍ରବଳ ହଟ୍ଟଗୋଳ କରିଛନ୍ତି ଆଜି ସଭାକାର୍ଯ୍ୟ ଆରନ୍ୟ ହେବାମାତ୍ରେ କଂଗ୍ରେସ ଡିଏମ୍କେ ବିଏସ୍ପି ଓ ବାମପନ୍ନୀ ଦଳର ସଦସ୍ୟମାନେ ଗଣତନ୍ତ୍ରକୁ ବଞ୍ଚାଅ ସ୍କୋଗାନ ଦେଇ ବାଚସ୍କତିଙ୍କ ଆସନ ନିକଟକୁ ଚାଲିଯାଇଥିଲେ ସେମାନେ ନାଗରିକ ସଂଶୋଧନ ଆଇନ ଓ ଜାତୀୟ ନାଗରିକ ପଞ୍ଜିକା ଉପରେ ମଧ୍ୟ ସ୍କୋଗାନ ଦେଇଥିଲେ ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କିଛି ପ୍ରଶ୍ନର ଉତ୍ତର ଦେବାପାଇଁ ଠିଆହେବା ବେଳେ ଉତ୍ୟକ୍ତ ସଦସ୍ୟମାନେ ସ୍କୋଗାନଦେବା ଆରମ୍ଭ କରିଥିଲେ ଅନୁରାଗ ଠାକୁର ଦିଲ୍ଲୀରେ ନିର୍ବାଚନ ପ୍ରଚାର ସମୟରେ କିଛି ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ବିରୋଧୀଦଳ ସଦସ୍ୟମାନେ ଏହାର ପ୍ରତିବାଦରେ ଏଭଳି କରିଛନ୍ତି ବାଚସ୍କତି ଓମ୍ ବିର୍ଲା ଉତ୍ତ୍ୟକ୍ତ ସଦସ୍ୟମାନଙ୍କୁ ନିଜ୍ଞ ନିଜର ଆସନକୁ ଫେରିଯିବା ପାଇଁ ବାରମ୍ଭାର ଅନୁରୋଧ କରିଥିଲେ କିନ୍ତୁ ପ୍ରଶ୍ନକାଳ ବେଳେ ସଦସ୍ୟମାନେ ସ୍ଲୋଗାନ ଦେବା ଜାରି ରଖିଥିଲେ

ନାଗରିକ ସଂଶୋଧନ ଆଇନ ଏନ୍ପିଆର ଏବଂ ତତ୍ସମ୍ୟନ୍ଧୀୟ ବିଷୟକୁ ନେଇ ବିରୋଧୀଦଳ ସଦସ୍ୟମାନେ ପ୍ରବଳ ପାଟିତୁଣ୍ଡ କରିବାରୁ ସଭାକୁ ମୁଲତବୀ ରଖାଯାଇଛି

ଉପାଧ୍ୟକ୍ଷ ହରିବଂଶ ସେମାନଙ୍କୁ ଏଥିପାଇଁ ଅନୁମତି ଦେଇନଥିଲେ ବିରୋଧୀଦଳ ନେତା ଗୁଲାମନବୀ ଆଜ୍ଜାଦ କହିଥିଲେ ସିଏଏ ବିରୁଦ୍ଧରେ ଲୋକମାନେ ଦେଶବ୍ୟାପୀ ପ୍ରତିବାଦ ବିକ୍ଷୋଭମାନ ପ୍ରଦର୍ଶନ କରୁଛନ୍ତି ସେ ଦୃଷ୍ଟିରୁ ଅଧ୍ୟକ୍ଷ ଏଥିପାଇଁ ଆଲୋଚନା ସକାଶେ ଅନୁମତି ଦେବା ଆବଶ୍ୟକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦ୍ୱିବାର୍ଷିକ ବୃହତ ପ୍ରତିରକ୍ଷା ପ୍ରଦର୍ଶନୀକୁ ଉଦ୍ଘାଟନ କରିବେ

ମେଲବୋର୍ଣ୍ଣରେ ଏହି ପ୍ରତିଯୋଗିତା ଚାଲିଥିଲା ସେ ଅଷ୍ଟ୍ରିଆର ଡୋମିନିକ୍ ଥିଏମ୍ଙ୍କୁ ପରାସ୍ତ କରି ଏହି ସଫଳତା ଲାଭ କରିଛନ୍ତି